ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏଭଳି ଅପରାଧୀମାନଙ୍କ ବିରୁଦ୍ଧରେ କଠିନ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ପ୍ରଣୟନ କରିଛନ୍ତି

ପିଏମ୍ ବିବେକାନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶରୁ ପ୍ରେରଣା ଗ୍ରହଣ କରି ନବଭାରତ ଗଠନ ସକାଶେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି

ଏହି କାର୍ଯ୍ୟକ୍ରମ କୋଏମ୍ଘାଟୁରର ଶ୍ରୀରାମକୃଷ୍ଣ ମଠ ପକ୍ଷରୁ ଆୟୋଜନ କରାଯାଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି 'ଏକ ଭାରତ୍ ଶ୍ରେଷ୍ଠ ଭାରତ୍' ହେଉଛି ବିବେକାନନ୍ଦଙ୍କ ଉଦ୍ବୋଧନର ମୂଳ ତତ୍ତ୍ୱ

ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଦାୟିତ୍ୱ ହୀନତାର ପରିଚୟ ବୋଲି ୟୁଆଇଡିଏଆଇ କହିଛି ଏକ ବିବୃଭିରେ କୁହାଯାଇଛି କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଜାଶିଶୁଣି ଉଦ୍ୟମ କରୁଛନ୍ତି ଏବଂ ଏଭଳି କରିବା ଆଦୌ ଉଚିତ୍ ନୁହଁ ବିବୃତ୍ତିରେ ଏକଥା ମଧ୍ୟ କୁହାଯାଇଛି କାଲିଆତି କରାଯାଇ ବହୁ ସଂଖ୍ୟକ ଆଧାରକାର୍ଡ ତିଆରି କରାଯାଇ ପାରିବ ବୋଲି ଯେଉଁସବୃ ଖବର ପ୍ରକାଶ ପାଇଛି ତାହା ସମ୍ପର୍ଣ୍ଣ ଅମୂଳକ ବାସସ୍ଥାନ ସଂକ୍ରାନ୍ତୀୟ ତଥ୍ୟ ଏବଂ ଏଥିରେ କିଭଳି କାଲିଆତି କରାଯାଇ ନ ପାରିବ ଫିଜିକାଲ୍ ସିକ୍ୟୁରିଟି ଆଧାର ଜାଲିଆତି ନିରୋଧ ବ୍ୟବସ୍ଥା ଏବଂ ନେଟ୍ୱର୍କ ନିରାପତ୍ତା ଭଳି ପଦକ୍ଷେପଗୁଡ଼ିକ ନିଆଯାଇଥିବାରୁ ସେହି ବ୍ୟକ୍ତି ନିଜେ ବାୟୋମେଟ୍ରିକ୍ ନଦେଲା ପର୍ଯ୍ୟନ୍ତ ଆଧାର ଅପ୍ଡେଟ୍ ହେଇପାରିବ ନାହିଁ ଏଣୁ ଆଧାର ଡାଟାବେସ୍ ଭିତରକୁ କେହି ଜାଲିଆତି କରି ପ୍ରବେଶ କରିପାରିବେ ନାହିଁ ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କ ପାଇଁ ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ବ୍ୟାଙ୍କ୍ ଶାଖା ଡାକଘର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱୀକୃତିପ୍ରାପ୍ତ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡ଼ିକରେ ସେମାନେ ନିଜନିଜର ଆଧାର ପଞ୍ଜୀକରଣ ଅପ୍ଡେଟ୍ କରନ୍ତୁ ଖଟ୍ଟର ପାୱାର୍ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ରାଜ୍ୟ ବିଦ୍ୟୁତ୍ ଦରରେ ହ୍ରାସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ମାସକୁ ପାଞ୍ଚଶହ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ସ୍ତରରେ ରିହାତି ଘୋଷଣା କରିଛନ୍ତି ଏହି ପରିବର୍ତ୍ତିତ ଦର ଅନୁସାରେ ପଚାଶ ୟୁନିଟ୍ ପର୍ଯ୍ୟନ୍ତ ଉପଭୋକ୍ତାମାନେ ୟୁନିଟ୍ ପିଛା ଦୁଇ ଟଙ୍କା ଦେବେ

ପ୍ରଧାନ ବିଚାରପତି ଦୀପକ ମିଶ୍ର ଜଷ୍ଟିସ୍ ଏଏମ୍ ଖଣ୍ଡୱିଲକର ଏବଂ ଡିୱାଇ ଚନ୍ଦ୍ରଚୂଡ଼ ଏହି ଆବେଦନ ଉପରେ ତୁରନ୍ତ ଶୁଣାଣି କରିବା ପାଇଁ ଗତକାଲି ମନା କରି ଆଜି ଶୁଣାଣି କରିବେ ବୋଲି କହିଥିଲେ ଇସି ତେଲେଙ୍ଗାନା ନିର୍ବାଚନ କମିଶନ୍ ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ କରାଇବା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଗତକାଲି ଠାରୁ ରାଜନୈତିକ ଦଳଗୁନିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି ଉପନିର୍ବାଚନ କମିଶନର୍ ଉମେଶ ସିହ୍ନା ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ହାଇଦ୍ରାବାଦ୍ରେ ପୃଥକ ପୃଥକ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଶୀଘ୍ର ନିର୍ବାଚନ କରାଇବା ଭୋଟର ତାଲିକା ସଂଶୋଧନ କରିବା ଏବଂ ପ୍ରଶାସନର ପ୍ରସ୍ତୁତି ସମେତ ଅନ୍ୟାନ୍ୟ ନିର୍ବାଚନ ସମ୍ପର୍କୀତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଥିବାର ଶୁଶିବାକୁ ମିଳୁଛି ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ଦଳ କଥାବାର୍ତ୍ତା କରିବେ ଗୋଏଲ୍ ରେଳମନ୍ତ୍ରୀ ପୀୟୃଷ ଗୋଏଲ୍ ଗତକାଲି ନୂଆଦିଲ୍ଲୀରେ ରେଳ ସହଯୋଗ ନାମରେ ଏକ ଓ୍ୱେବ୍ ପୋର୍ଟାଲ୍ର ଶୁଭାରୟ କରିଛନ୍ତି ଏହାଦ୍ୱାରା କମ୍ପାନୀ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ସେମାନଙ୍କର କମ୍ପାନୀ ସାମାଜିକ ଦାୟିତ୍ୱ ଫଣ୍ଡରୁ ରେଳ ଷ୍ଟେସନ୍ର ସୁବିଧା ସୁଯୋଗ ପାଇଁ ବିନିଯୋଗ କରିପାରିବେ ଏହି ଅବସରରେ ଶ୍ରୀ ଗୋଏଲ୍ କହିଛନ୍ତି ଏହି ପୋର୍ଟାଲ୍ ରେଳବାଇ ପ୍ରକଳ୍ପଗୁଡ଼ିକର ପରିବର୍ଭିତ ସମୟ ଏବଂ ଦୃତ କାର୍ଯ୍ୟକାରୀତା ପାଇଁ ଏକ ଉଦାହରଣ ହେବ ପିଏମ୍ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆସନ୍ତାକାଲି ପଶ୍ଚିମ ଅର୍ଥଣାଚଳ ଗାଜିଆବାଦ୍ ହଜାରିବାଗ୍ ଜୟପୁର ଗ୍ରାମୀଣ ଏବଂ ନାଓଡା ସଂସଦୀୟ ନିର୍ବାଚନ ମଣ୍ଡଳୀଗ୍ରଡ଼ିକର ବିଜେପି କର୍ମକର୍ତ୍ତାମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାବବିନିମୟ କରିବେ

ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ପ୍ରବଳ ଆଗ୍ରହ ଥିବା ଟିଟର ମାଧ୍ୟମରେ ଜଣାଇଛନ୍ତି

ନିର୍ଦ୍ଦେଶାଳୟ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ପିଏନ୍ବି ର ମୁମ୍ୟାଇ ବ୍ରାଡି ହାଉସ୍ ଶାଖାରୁ ଏହି ଟଙ୍କାକୁ ଥାଇଲାଣ୍ଡ ଆମେରିକା ବେଲକିୟମ୍ ସଂଯୁକ୍ତ ଆରବ ଏମିରେଟସ୍ ଇଟାଲି ଜାପାନ୍ ଓ ହଙ୍କକଙ୍ଗ ଆଦି ଦେଶକୁ ପଠାଯାଇଛି ଇଡି ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗପତ୍ରେ କୁହାଯାଇଛି ଲେଟର ଅଫ୍ ଅଶ୍ଚର ଷ୍ଟାଣ୍ଡିଂ ଏଲ୍ଓୟୁ ଏବଂ ଫରେନ୍ ଲେଟରସ୍ ଅଫ୍ କ୍ରେଡିଟ୍ ଏଫ୍ଏଲ୍ସି ମାଧ୍ୟମରେ ପିଏନ୍ବି ରୁ ଚୋକ୍କି ଓ ତାଙ୍କର କମ୍ପାନୀ ଏହି ଟଙ୍କା ଠକେଇ କରିଛନ୍ତି

ଇଡି ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ନିଜର ବ୍ୟବହାର ପାଇଁ ଚୋକ୍ନି ଏହିସବୁ ଟଙ୍କାକୁ ବିଭିନ୍ନ ନକଲି କମ୍ପାନୀ ନାଁରେ ଠକି ନେଇଛନ୍ତି କେତେକ ଗଣମାଧ୍ୟମର ସାକ୍ଷାତକାରରେ ଚୋକ୍ସି ଇଡି ର ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଚ୍ଚନ୍ତି ରାଜନାଥ କାନପୁର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବ୍ୟାଙ୍କ୍ ଠକେଇ କରି ବିଦେଶ ପଳାଇଯାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ସରକାର ଫଳପ୍ରଦ ପଦକ୍ଷେପ ଗ୍ରହଣ କରୁଛନ୍ତି ପଳାତକ ଗହଣା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ଭିଡ଼ିଓ ରେକଡିଂ ସଫକ୍ରାନ୍ତରେ ଗତକାଲି କାନ୍ପୁରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏଭଳି ଅପରାଧୀମାନଙ୍କ ବିରୁଦ୍ଧରେ କଠିନ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ପ୍ରଣୟନ କରିଛନ୍ତି ଛତ୍ପତି ସାହ୍ରଜୀ ମହାରାଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ରାଜନାଥ ସିଂହ କାନ୍ପୁର ଯାଇଥିବା ଅବସରରେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେବାବେଳେ ଶ୍ରୀ ସିଂହ ଜ୍ଞାନ ଆହରଣ ସହ ସାମାଜିକ ମୃଲ୍ୟବୋଧକୁ ଆପଣେଇବା ପାଇଁ ବିଦ୍ୟାର୍ଥିମାନଙ୍କୁ ପରାମର୍ଶ ଦେଇଛନ୍ତି ରିଭ୍ ୟୁକେ ମାଲ୍ୟା ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଥିବା ଲଣ୍ଡନ ଅଦାଲତରେ ବିଜୟ ମାଲ୍ୟା ଆଜି ହାକର ହେବେ ପଳାତକ ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ମୁମ୍ୟାଇ ଜେଲ୍ର ଭିଡ଼ିଓକୁ ଆଜି ସେଠାରେ ବିଚାରପତି ତର୍ଜମା କରିବେ

ଏହି ଜାମିନ୍ ମିଳିନଥିଲେ ସେ ଗିରଫ୍ ହୋଇଥାନ୍ତେ

ବିଜୟ ମାଲ୍ୟାଙ୍କୁ ଯେଉଁ ଜେଲ୍ରେ ରଖାଯିବ ସେହି ପ୍ରକୋଷ୍ଠର ପ୍ରାକୃତିକ ଆଲୋକ ଉପଲହ୍ଧତା ଉପରେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅର୍ଥର୍ ରୋଡ୍ ଜେଲ୍ର ବାରନୟର ପ୍ରକୋଷ୍ଠର ଭିଡ଼ିଓ ପଠାଇବା ପାଇଁ ଓ୍ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟର ବିଚାରପତି ଗତ ଜୁଲାଇ ମାସରେ ଶୁଣାଣି ବେଳେ ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ

ଅଙ୍ଗନବାଡି ଆୱାର୍ଡ ଠିକଣା ସମୟରେ ଚିକିିିସା କରି ଗୋଟିଏ ନବଜାତ ଶିଶ୍ରର ଜୀବନରକ୍ଷା କରିଥିବା ଅଙ୍ଗନବାଡି କର୍ମୀ ସହିୟା ମନିତାଙ୍କୁ ଝଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଗତକାଲି ପୋଷଣ ମାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲାବେଳେ ମନିତା ଦେବୀଙ୍କୁ ପ୍ରଶଂସା କରିଥିଲେ ମନିତା ଦେବୀଙ୍କ ତ୍ୟାଗ ଏବଂ ଚିକିତ୍ସା କରିବାର ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ କହିଚ୍ଚନ୍ତି

ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ

ଜେଏଚ୍ ଝାଡ଼ଖଣ୍ଡର ଖୁଷ୍ଟିଠାରେ ଗତକାଲି ଜଣେ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଶ କରିଛି ତାକୁ ଧରାଇଦେଲେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ରାଞ୍ଚି ଜିଲ୍ଲାରେ ବେଆଇନ୍ ଘୋଷିତ ସିପିଆଇ ମାଓବାଦୀ ସିଲି କାସମାର ରାଞ୍ଚି ଜୋନ୍ କମାଣ୍ଡର ବୋଲାଉଥିବା ମହେନ୍ଦ୍ର ମୁଣ୍ଡା ଓରଫ୍ ରିତେଶ ମୁଣ୍ଡା ଡିଆଇଜି ଏଭି ହୋମକାର ଖୁଣ୍ଟି ଏସ୍ପି ଓ ଅନ୍ୟାନ୍ୟ ପୁଲିସ୍ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛି

ପୁଲିସ୍ କମାଣ୍ଡରଙ୍କୁ ବରଖାସ୍ତ କରିବା ଦାବିରେ ସେହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ନଙ୍ଗରହର୍ ରାଜ୍ୟପାଳଙ୍କ ମୁଖପାତ୍ର ଅତାଉଲ୍ଲା ଖୋଜ୍ଞାନୀ କହିଛନ୍ତି ସେହି ପୁଲିସ୍ କମାଣ୍ଡର ମନ ଇଚ୍ଛା ହତ୍ୟା କରିବା ଲୁଟ୍ତରାଜ କରିବା ଓ ନିଜେ ଏକ ବ୍ୟକ୍ତିଗତ ଜେଲ ପରିଚାଳନା କରୁଥିବା ଅଭିଯୋଗ କରି ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ